ତେଣୁ ସୂଚନାକୁ ପରଖ୍ ଏହାର ସତ୍ୟନିଷ୍ଠାକୁ ଯାଞ କରି ଗଣମାଧ୍ୟମଗୁଡ଼ିକ ଖବର ପରିବେଷଣ କରିବା ଜରୁରୀ

ଗଶମାଧ୍ୟମ ସର୍ବଦା ସଚୋଟ ଓ ସତ୍ୟବାଦୀ ହେବା ଆବଶ୍ୟକ ସେହିଭଳି ସାମାଜିକ ଗଣମାଧ୍ୟମ ଉପରେ ନିଜର ଟିପ୍ୱଶୀ ରଖ୍ ଉପରାଷ୍ଟ୍ରପତି କହିଥିଲେ ଦ୍ରତଗତିରେ ସଂପ୍ରତି ସାମାଜିକ ଗଣମାଧ୍ୟମର ବିକାଶ ଘଟୁଥିବା ବେଳେ ଏଥିରେ ଅନେକ ସମୟରେ ମିଛ ଖବର ପ୍ରସାରିତ ହୋଇଥାଏ ଏହି ମିଛ ଖବର ଗଣମାଧ୍ୟମର ବିଶ୍ୱସନୀୟତାକୁ ନଷ ମଧ୍ୟ କରିଥାଏ

ଅନ୍ୟସବୁ ଭାଷା ତା' ପାଇଁ ଚଷମା ଭଳି ସେହିଭଳି ବର୍ଭମାନର କେନ୍ଦ୍ର ସରକାରଙ୍କ କେତେକ ମହତ୍ତାକାଂଷୀ ଯୋକନା ଉପରେ ମଧ୍ୟ ଉଦାହରଣ ଛଳରେ ସେ ଉପସ୍ରାପନ କରିଥବଲେ ସେ କହିଥିଲେ ସ୍ୱଚ୍ଚ ଭାରତ ଅଭିଯାନକୁ ସଫଳ କରିବାରେ ଭାରତୀୟ ଗଣମାଧ୍ୟମର ପ୍ରଶଂସନୀୟ ଭୂମିକା ରହିଛି

ସେହିଭଳି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ଅବସରରେ ଯୋଗଦେଇ ଗଣମାଧ୍ୟମକୁ ଗଣତନ୍ତର ଅମ୍ଳଜାନ ବୋଲି କହିଥିଲେ

ରବିବାର ବ୍ୟତୀତ ଅନ୍ୟ ସବୁଦିନ ଦୁଇସହର ମଧ୍ୟରେ ଏହି ବିମାନ ଚଳାଚଳ କରିବ

ରାକସ୍ଚାନର ମୁଖ୍ୟବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଆଧାର ଲିଙ୍ଙ ଆଧାର ସଂଯୋଗ ନ ହେଲେ ଏଶିକି ଚାଷୀଙ୍କୁ ମିଳିବନି ଶସ୍ୟ ଋଣ

ଅନ୍ୟ ପକ୍ଷରେ ଚାଷୀମାନଙ୍କର ଆଧାର ବୈଧ କରିବାକୁ ସମବାୟ ସମିତିର ରେଜିଷ୍ଟାର ଏ ନେଇ ଏକ ଚିଠି ଲେଖିଛନ୍ତି

ଋଣ ନେଇଥିବା ଏବଂ ଏହାକୁ ନେବା ପାଇଁ ଆବେଦନ କରିଥିବା ସବୁ ଚାଷୀମାନଙ୍କ ଆକାଉଣ୍କ ସହିତ ଆଧାର ଲିଙ୍କ୍ କରିବା ବାଧତାମୂଳକ ବୋଲି ଆଉ ଏକ ଚିଠିରେ ରେଜିଷ୍ଟାର ଲେଖିଛନ୍ତି ମହାନବମୀ ଆଜି ଜଗତଜନନୀ ମହାମାୟା ମା ଦୁର୍ଗାଙ୍କର ମହାନବମୀ ପୂଜା

ଶକ୍ତି ପୀଠଗୁଡ଼ିକରେ ଆକି ହେଉଥିବା ମା'ଙ୍କର ଦଶମୀ ପୂଜା ପାଇଁ ବିଭିନ୍ ବେଶ ସାଙ୍ଗକୁ ଷୋଡ଼ଶ ଉପଚାର ଆରତୀ ଚଣ୍ଡିପାଠ ସହ ବୈଦିକ ମନ୍ତପାଠରେ ବାତାବରଣ ମୁଖରିତ ହୋଇଉଠିଛି

ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସହିତ ଦୁର୍ଗାପ୍ରଟା ପାଳିବାକୁ କୁହାଯାଇଥିବା ଜଶାପଡ଼ିଛି

ପରେ ସକାଳୁ ତାଙ୍କୁ ଏକ ଗଛରେ ମୃତ ଅବସ୍ଷାରେ ଝୁଲୁଥିବା ଦେଖିବାକୁ ମିଳିଥିଲା ତେବେ ଏହା ହତ୍ୟା ନା ଆତ୍କୁହତ୍ୟା ଏ ସଂପର୍କରେ ପୁଲିସ୍ ପକ୍ଷର୍ଠ ତଦନ୍ତ କରାଯାଉଛି

ଟ୍ରକ୍ଟି କଳାହାଣ୍ଡି ଜିଲ୍ଲ ଏମ୍ ରାମପୁରରୁ କୋଇଲା ନେଇ ବଲାଙ୍ଗିର ଆସୁଥିଲା ବେଳେ ନଦୀକୁ ଖସିପଡ଼ିଥିଲା ଏହାର ଡ୍ରାଇଭରର କୌଣସି ପତ୍ତା ମିଳୁନଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି

ମଧୁସ୍କୁତା ବେହେରାଙ୍କ ନେତୃତ୍ୱରେ ଘୋଷଣା ହୋଇଥିବା ଏହି ଦଳରେ ମାଧୁରୀ ମେହେଟା ଉପଅଧିନାୟକ ଅଛନ୍ତି ତାଙ୍କ ବ୍ୟତୀତ ଦଳରେ ଝାରସ୍ସଗ୍ରଡ଼ାର ସୁନୀତା ମୁମୁ ନୂତନ ଖେଳାଳି ଭାବେ ସ୍ଚାନ ପାଇଛନ୍ତି

ତେବେ ଓଡ଼ିଶା ଉପରେ ଘ୍ରର୍ଷିବଳୟ ଥିବାରୁ ଦଶହରା ସମୟରେ କେତେକ ସ୍ଚାନରେ ବର୍ଷା ହେବା ନେଇ ପାଶିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି

ଫସଲହାନୀ ଗଞ୍ଞାମ କିଲ୍ଲ ବ୍ରହ୍କପୁର ସବ୍ଡିଭିଜନ୍ର ରଙ୍ଙେଇଲୁଣ୍ଡା ବ୍ଲକ୍ ଅଞ୍ଚଳର କେତେକ ଗ୍ରାମରେ ବାରାହାଙ୍କ ଦୌରାତ୍କ୍ୟ ବୃଦ୍ଧି ପାଇବା ନେଇ ଅଭିଯୋଗ ହୋଇଛି ଜମିରେ ବାରାହାଗୁଡ଼ିକ ପଶି ବ୍ୟାପକ ଫସଲହାନୀ କର୍ ଏ ନେଇ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କର ଦୂଷ୍ଟି ଆକର୍ଷଣ କରାଯାଇଛି